ଏ ସଂପର୍କିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ନେତୂତ୍ୱରେ ଅନୁଷିତ ହୋଇଯାଇଛି

ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସୂଚନାନୁଯାୟୀ ଭାରତୀୟ ସାହିତ୍ୟକୁ ଉଲ୍କେଖନୀୟ ଅବଦାନ ପାଇଁ ଖ୍ୟାତନାମା ବ୍ୟକ୍ତିଙ୍କୁ ପ୍ରତିବର୍ଷ ପ୍ରତିଷା ଦିବସ ସମାରୋହରେ ସମ୍ମାନିତ କରାଯାଇଥାଏ

ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ରହଣୀ ଷେସନ ସମୟ ସାରଣୀରେ କୌଣସି ପରିବର୍ଭନ କରାଯାଇନାହି

ଏଥିପାଇଁ ରାଜ୍ୟ ସ୍ୱତନ୍ତ ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି

ବିଶେଷକରି ସୁନ୍ଦରଗଡ଼ ଦେବଗଡ କେନୁଝର ଅନୁଗୁଳ ମୟରଭଞ୍ ଓ ବାଲେଶ୍ୱରରେ ଶୀତ ଲହରୀ ସହ ଦିନବେଳା ମଧ ଶୀତ ଅନୁଭୂତ ହେବ ସେହିପରି ଉତ୍ତର ଓଡ଼ିଶା ସମେତ କକ୍ଷମାଳ ପୁରୀ ଖୋର୍କ୍ଧା ସୋନପୁର ଓ କଳାହାଣ୍ଡିର ଅନେକ ସ୍ଚାନରେ ଏବଂ ଉପକ୍ଳ ଓଡ଼ିଶା ସମେତ କେନ୍ଦୁଝର ମୟରଭଞ୍ ବାଲେଶ୍ୱର ଓ ଅନୁଗୁଳରେ ମଧ ଶୀତ ଲହରୀ ଅନୁଭ୍ରତ ହେବ